ସାନିଟେସନ୍ ସର୍ଭେ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ଅଧୀନରେ ସାରା ଦେଶରେ ଆକ୍ଟିଠାରୁ ସର୍ବବୃହତ୍ ଗ୍ରାମୀଣ ପରିମଳ ସର୍ଭେ ଆରମ୍ଭ କରାଯିବ ଏହି ସର୍ଭେ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଚାଲିବ ପରିମଳ ସ୍ତର ଆଧାରରେ ଜିଲ୍ଲାଗୁଡ଼ିକର ପାହ୍ୟା ସ୍ଥିର କରାଯିବ ଏଥିପାଇଁ ମାନଦଣ୍ଡ ହେଉଛି ସ୍ୱଚ୍ଚ ଭାରତ ମିଶନ ଗ୍ରାମୀଣ କାର୍ଯ୍ୟକ୍ରମ ଅଧୀନରେ ଶୌଚାଳୟ ନିର୍ମାଣ ଓ ବ୍ୟବହାର ସର୍ବସାଧାରଣ ସ୍ଥାନରେ ଶୌଚାଳୟ ପର୍ଯ୍ୟବେକ୍ଷଣ ଏବଂ ନାଗରିକମାନଙ୍କଠାର୍ ମତାମତ ଏହି ସର୍ଭେଦ୍ୱାରା ଦେଶରେ ପରିମଳ ସେବାରେ ଉନ୍ତି ଆଶିବାପାଇଁ ମୌଳିକଡାଞ୍ଚାରେ ବିକାଶ କରାଯାଇପାରିବ

ଏଲ୍ଏସ୍ ସ୍ୱଷମା ଚୀନ୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି କ୍ରଟନୈତିକ ଉଦ୍ୟମ ଜରିଆରେ ଡୋକ୍ଲାମ୍ ସମସ୍ୟାର ସମାଧାନ ହୋଇଛି ଏବଂ ସ୍ଥିତାବସ୍ଥା ବଜାୟ ରଖାଯାଇଛି ଲୋକସଭାରେ ଅତିରିକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ଯାଇ ଶ୍ରୀମତୀ ସ୍ୱରାଜ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଗତ ଏପ୍ରିଲ୍ ମାସରେ ୟୁହାଁଠାରେ ଅନୁଷ୍ଠିତ ପ୍ରଥମ ଅନୌପଚାରିକ ଶୀର୍ଷ ବୈଠକରେ କୌଣସି ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ହୋଇ ନାହିଁ ଏହି ଶୀର୍ଷ ବୈଠକ ଦୁଇ ନେତାଙ୍କ ମଧ୍ୟରେ ସିଧାସଳଖ ଅବାଧ ଓ ବିସ୍ତୃତ ଆଲୋଚନାପାଇଁ ରାସ୍ତା ପରିସ୍କାର କରିଛି

ରିଜର୍ଭ ବ୍ୟାଙ୍କ୍ ଗଭର୍ଷର ଉର୍ଜିତ୍ ପଟେଲ୍ଙ୍କ ଅଧ୍ୟକ୍ଷତାରେ ମୁଦ୍ରାନୀତି କମିଟି ଗତ ସୋମବାରଠାରୁ ତିନିଦିନିଆ ବୈଠକ ଆରମ୍ଭ ହୋଇଥିଲା

ପାର୍ଲମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ କୁମାର କହିଛନ୍ତି ଅନୁପ୍ରବେଶକାରୀମାନଙ୍କୁ ଦେଶରୁ ବାହାର କରିବା ହେଉଛି ଏନ୍ଆର୍ସିର ଲକ୍ଷ୍ୟ ଏନ୍ଆର୍ସି ପ୍ରକ୍ରିୟା ପ୍ରତି ତୂଣମୂଳ କଂଗ୍ରେସ ଓ ପଣ୍ଢିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆକ୍ଷେପକୁ ସମାଲୋଚନା କରି ଶ୍ରୀ କୁମାର କହିଛନ୍ତି ସେମାନେ ଏଭଳି ଦାୟିତ୍ୱହୀନ ବିବୃତ୍ତି ଦେବା ଉଚିତ ନୁହେଁ ସେ କହିଛନ୍ତି କଂଗ୍ରେସ ଓ ତୂଶମୂଳ କଂଗ୍ରେସ ଅନୁପ୍ରବେଶକାରୀମାନଙ୍କ ସପକ୍ଷରେ ନା ଦେଶର ନାଗରିକମାନଙ୍କ ସପକ୍ଷରେ ସେ ବିଷୟରେ ସେମାନଙ୍କୁ ସ୍ୱଷ୍ଟୀକରଣ ଦେବାକୁ ହେବ ଆର୍ଏସ୍ ଆଡ୍ଜର୍ଣ୍ଣ ଆସାମରେ ଜାତୀୟ ପଞ୍ଜୀକରଣ ଚିଠା ତାଲିକା ପ୍ରକାଶନକୁ ନେଇ ହଟ୍ଟଗୋଳ ହେବାରୁ ରାଜ୍ୟସଭାକୁ ଆଜି ମଧ୍ୟାହ୍ନ ସୁଦ୍ଧା ମୁଲତବୀ ରଖାଯାଇଥିଲା ଶୃନ୍ୟକାଳରେ କଂଗ୍ରେସର ଆନନ୍ଦ ଶର୍ମା ଏ ପ୍ରସଙ୍ଗ ଉତ୍ଥାପନ କରି ବିକେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କଠାରୁ କ୍ଷମା ଦାବି କରିଥିଲେ ଆସାମ ରାଜିନାମା କାର୍ଯ୍ୟକାରୀ କରିବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ସାହସ ନ ଥିଲା ବୋଲି ଶ୍ରୀ ଶାହା କହିଥିବାରୁ ତାଙ୍କଠାରୁ ସେ କ୍ଷମା ଦାବି କରିଛନ୍ତି ଏହି ଅଭିଯୋଗର ପ୍ରତିକ୍ରିୟାରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ କହିଲେ ସେ ରେକର୍ଡ଼କୁ ଅନୁଧ୍ଧାନ କରିବେ ଏବଂ ସଭାଗୃହରେ କାର୍ଯ୍ୟଧାରା ସୁରୁଖୁରୁରେ ଚାଲିବାକୁ ଅନୁମତି ଦେବାପାଇଁ ସଦସ୍ୟମାନଙ୍କୁ ଅନୁରୋଧ ଜଣାଇଥିଲେ ତା'ପରେ ଏନ୍ଆର୍ସି ସଂକ୍ରାନ୍ତରେ କହିବାପାଇଁ ଶ୍ରୀ ନାଇଡୁ ଅମୀତ୍ ଶାହାଙ୍କୁ କହିଥିଲେ ଶ୍ରୀ ଶର୍ମା ଏବଂ ତାଙ୍କ ପାର୍ଟିର ସଦସ୍ୟମାନେ ଅମିତ୍ ଶାହା କ୍ଷମା ମାଗନ୍ତୁ ବୋଲି ଦାବି କରି ନିଙ୍କ ଜିଦ୍ରେ ଅଟଳ ରହିବାରୁ ସଭାକାର୍ଯ୍ୟକୁ ମଧ୍ୟାହୁ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା

ଆସାମ ଫ୍ଲୁଡ୍ ଆସାମରେ ଆସିଥିବା ସାନି ବନ୍ୟାରେ ଆଉ କେତେକ ନୃଆ ଅଞ୍ଚଳ ବନ୍ୟାପ୍ଲାବିତ ହୋଇଛି ଶିବସାଗର ଓ ଗୋଲାଘାଟ ଜିଲ୍ଲା ବନ୍ୟାଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି

ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ କୋର୍ସୋର୍ରେ ଚାଲିଛି

ରାସ୍ତାରେ ବନ୍ୟାପାଣି ମାଡ଼ିଯାଇଥିବାରୁ ଗୋଲାଘାଟ ଓ ଶିବସାଗର ଜିଲ୍ଲାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ୱେଦର ଉତ୍ତରାଖଣ୍ଡ ଉତ୍ତର ପ୍ରଦେଶ ବିହାର ଆସାମ ଏବଂ ମେଘାଳୟକୁ ଛାଡ଼ିଦେଇ ସମଗ୍ର ଉତ୍ତର ପୂର୍ବାଞ୍ଚଳରେ କାଁ ଭାଁ କେତେକ ସ୍ଥାନରେ ମୁଷଳ ଧାରାରେ ବର୍ଷା ହେବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ପୂର୍ବ ମଧ୍ୟପ୍ରଦେଶ ଦକ୍ଷିଣ କର୍ଣ୍ଣାଟକ ଓ କେରଳରେ ମଧ୍ୟ କାଁ ଭାଁ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ଦିଲ୍ଲୀ ନଗରୀର କେତେକ ସ୍ଥାନରେ ଆଜି ସାମାନ୍ୟ ବର୍ଷା ହୋଇପାରେ

ଫାଇନାନ୍ସ କମିଶନ୍ ଝାଡ଼ଖଣ୍ଡକୁ ତିନିଦିନିଆ ଗସ୍ତରେ ଯାଇ ପଞ୍ଚଦଶ ଅର୍ଥ କମିଶନ ରାଞ୍ଚରେ ପହଞ୍ଚୁଛନ୍ତି ଅଧ୍ୟକ୍ଷ ଏନ୍କେ ସିଂ ବିଭିନ୍ନ ସଙ୍ଗଠନଗୁଡ଼ିକ ସହ ବୈଠକରେ ଉପନୀତ ହେବେ ଆଜି ପଞ୍ଚଦଶ ଅର୍ଥ କମିଶନ୍ ଗ୍ରାମ୍ୟ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ପ୍ରତିନିଧିମାନଙ୍କ ସହ ସାକ୍ଷାତ୍ କରିବେ କମିଶନ୍ ଜାମ୍ସେଦ୍ପୁର ଯିବେ ଏବଂ ସେଠାରେ ବାଣିଜ ଓ ଶିଳ୍ପସଂଘଗୁଡ଼ିକ ସହ କଥାବାର୍ତ୍ତା କରିବାର କାର୍ଯ୍ୟସ୍ଟଚୀ ରହିଛି

ଟ୍ୱିଟ୍ କରି ଶ୍ରୀମତୀ ସ୍ୱରାଜ ଇରାନ୍ରେ ଭାରତୀୟ ଦୂତାବାସ ଓ ବନ୍ଦର ଆବାସସ୍ଥିତ ଭାରତୀୟ ବାଶିଜ୍ୟ ଦୂତାବାସକୁ ପ୍ରଶଂସା କରିଛନ୍ତି ମହ୍ୟଜୀବୀମାନଙ୍କୁ ଫେରାଇ ଆଣିବାପାଇଁ ତାମିଲ୍ନାଡୁ ମୁଖ୍ୟମନ୍ତ୍ରୀ କେ ପଲାନୀସ୍ୱାମୀ ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନ୍ତରୋଧ କରିଥିଲେ ଜେକେ ସିଜ୍ଫାୟାର୍ ଜନ୍ମୁ କାଶ୍ମୀରର ରାଜୌରୀ କିଲ୍ଲା ଅନ୍ତର୍ଗତ ନୌସେରା ସେକୂରରେ ନିୟନ୍ତ୍ରଣ ରେଖା ଆରପଟୁ ପାକିସ୍ତାନୀ ସୈନ୍ୟମାନଙ୍କଦ୍ୱାରା ଗୁଳିଚାଳନାରେ ଜଣେ ଭାରତୀୟ ଯବାନ ଆହତ ହୋଇଛନ୍ତି

ଆହତ ଯବାନଙ୍କୁ ସାମରିକ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି

ବର୍ତ୍ତମାନ ଭାରତ ଇଂଲଣ୍ଡ ବିରୁଦ୍ଧରେ ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜ୍ ଜିତିଥିଲାବେଳେ ଦିନିକିଆ ସିରିଜ୍ ହାରିଯାଇଛି

ଆସନ୍ତାକାଲି କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ରେ ଭାରତ ଆୟାର୍ଲ୍ୟାଣ୍ଡକୁ ଭେଟିବ

ସେମିଫାଇନାଲ୍ ମ୍ୟାଚ୍ଗୁଡ଼ିକ ଶନିବାର ଦିନ ଖେଳାଯିବ ଓ ଫାଇନାଲ୍ ମ୍ୟାଚ୍ ରବିବାର ଦିନ ଖେଳାଯିବ

ପୁରୁଷ ବିଭାଗ ସିଙ୍ଗଲ୍ସ୍ର କ୍ୱାର୍ଟର୍ ଫାଇନାଲ୍କୁ ଉଠିବାପାଇଁ ସେ ବର୍ତ୍ତମାନ ମାଲୟେସିଆର ଡାରେନ୍ ଲିଉଙ୍କ ସହ ମୁକାବିଲା କରିବେ ଏଚ୍ଏସ୍ ପ୍ରଣୟ ବି ସାଇ ପ୍ରଣୀତ୍ ଓ ସମୀର ବର୍ମା ଆଜି ସନ୍ଧ୍ୟାରେ ପ୍ରି କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ଗୁଡ଼ିକ ଖେଳିବେ ଅଲମ୍ପିକ୍ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ବର୍ତ୍ତମାନ ଦ୍ୱିତୀୟ ରାଉଣ୍ଡ୍ରେ ଇଷ୍ଡୋନେସିଆ ଫିଟ୍ରିଆନୀ ଫିଟ୍ରିଆନୀଙ୍କ ସହ ମୁକାବିଲା କରିବେ ଟର୍କୀର ଆଲିୟେ ଦେମିର୍ବାଗ୍ଙ୍କୁ ଗତକାଲି ହରାଇ ସାଇନା ନେହୱାଲ୍ ପ୍ରି କ୍ୱାର୍ଟର ଫାଇନାଲ୍କୁ ଉଠିସାରିଛନ୍ତି